ନଗଦୀ ସାବଲୀଳକରଣ ବ୍ୟବସ୍ଥା ଅଧୀନରେ ଏହା କରାଯିବ

କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ବିରୁଦ୍ଧରେ ସେମାନେ ପ୍ରତିବାଦ କରୁଛନ୍ତି

ଏହାଦ୍ୱାରା ଅନୁସୂଚିତ କ୍କାତି ଉପକାତି ଓ ଅନ୍ୟାନ୍ୟ ପଚ୍ଚୁଆବର୍ଗ ପାଇଁ ଥିବା ସଂରକ୍ଷଣ ସୁରକ୍ଷିତ ରହିବ ଏହା ଉପରେ ସଭାରେ ସ୍ୱଚ୍ଚକାଳ ପାଇଁ ଆଲୋଚନା ହୋଇଥିଲା

ସଦସ୍ୟମାନଙ୍କ ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାୱଡ଼େକର କହିଛନ୍ତି ସରକାରଙ୍କର ଏଥିରେ କିଛି କରିବାର ନାହିଁ ଓ ଅଦାଲତରେ ସମୀକ୍ଷା ପିଟିସନ ଦାଖଲ ହେଲେ ସମସ୍ତଙ୍କୁ ନ୍ୟାୟ ମିଳିବ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି

ଇଡି ବାଡ୍ରା ବ୍ୟବସାୟୀ ରବର୍ଟ ବାଡ୍ରା ଏକ କଳାଧନ ମାମଲାରେ ଆଜି ସକାଳେ ପୁନର୍ବାର ଏନ୍ଫୋର୍ସମେଣ୍ଟ୍ ଡାଇରେକ୍ଟୋରେଟ୍ ସନ୍ପୁଖରେ ହାଜର ହୋଇଛନ୍ତି ଲକ୍ଷନରେ ସମ୍ପତ୍ତି କିଣା ମାମଲାରେ ବାଡ୍ରାଙ୍କୁ ଇଡି ସମ୍ମୁଖରେ ହାକର ହେବାକୁ ପଡ଼ିଛି ଗକତାଲି ମଧ୍ୟ ଇଡି ତାଙ୍କୁ ଜେରା କରିଥିଲା ଗତ ସପ୍ତାହରେ ଦିଲ୍ଲୀର ଏକ ଅଦାଲତ ବାଡ୍ରାଙ୍କୁ ଏହି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ଓ ଇଡି ସମ୍ମୁଖରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ତାଙ୍କୁ କହିଥିଲେ ବାଡ୍ରାଙ୍କ ବିରୂଦ୍ଧରେ ଇଡି ପାଖରେ ଯଥେଷ୍ଟ ତଥ୍ୟ ରହିଥିବାର ଏହା କୋର୍ଟରେ ଜଣାଇଛି ଇଡି କାର୍ତ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ଘରମ୍ଙ୍କ ପୁଅ କାର୍ତ୍ତି ଚିଦାମ୍ଘରମ୍ ଆଇଏନ୍ଏକ୍ସ ମିଡିଆ ମାମଲାରେ ଆଜି ଏନ୍ଫୋର୍ସମେଣ୍ଟ ଡାଇରେକ୍ନୋରେଟ୍ ସମ୍ମୁଖରେ ହାଜର ହୋଇଛନ୍ତି କାର୍ତ୍ତିଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା କାର୍ତ୍ତିଙ୍କୁ ଇଡି ଅନେକ ବାର ଜେରା କରିସାରିଛି ଏହି ମାମଲାର ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି ଆଇଏନଏକୁ ମିଡ଼ିଆରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ବିଦେଶୀ ପୁଞ୍ଜି ନିବେଶ ବିକାଶ ବୋର୍ଡ କିଭଳି ଅନୁମତି ଦେଲା ତାହାର ତଦନ୍ତ କରାଯାଉଛି ସେହି ସମୟରେ ପି ଚିଦାୟରମ୍ ଦେଶର ଅର୍ଥମନ୍ତ୍ରୀ ଥିଲେ ଗତବର୍ଷ ଫେବୃୟାରୀ ମାସରେ କାର୍ତ୍ତିଙ୍କୁ ସିବିଆଇ ଗିରଫ କରିଥିଲା ପରେ ତାଙ୍କୁ ଜାମିନ ମିଳିଥିଲା ଆର ଏସ୍ ଇନଟ୍ରଜନ୍ ଅନୁପ୍ରବେଶକୁ ରୋକିବା ପାଇଁ ସୀମା ଅଞ୍ଚଳର ସୁରକ୍ଷାରେ ମହାକାଶ ବୈଷୟିକ ଜ୍ଞାନର ବ୍ୟବହାର ଲାଗି ଏକ ଯୋଜନାକୁ ସରକାର ଅନୁମୋଦନ କରିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ବିବୃଭିରେ କୁହାଯାଇଛି ସମସ୍ତ ପ୍ରାର୍ୟିକ କାର୍ଯ୍ୟ ସଂପର୍ଣ୍ଣ ହେବା ପରେ ଏହି ପଦବୀଗୁଡ଼ିକର ପୂରଣ ହେବ ସିଏପିଏଫ୍ ମଧ୍ୟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବାହିନୀ ସୀମା ସୁରକ୍ଷା ବାହିନୀ ଭାରତ ତିବ୍ଦତ ସୀମା ପୋଲିସ ସଶସ୍ତ ସୀମା ବଳ ଆସାମ ରାଇଫଲ୍ସ ଓ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ଅନ୍ତର୍ଭୂକ୍ତ ଏସ୍ସି ବିହାର ସୁପ୍ରିମକୋର୍ଟ ବିହାରର କନ୍ୟାଶ୍ରମ ଯୌନ ନିର୍ଯାତନା ମାମଲାକୁ ବିହାରରୁ ନୂଆଦିଲ୍ଲୀକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଯୌନ ନିର୍ଯାତନା ମାମଲାର ତଦନ୍ତ କରୁଥିବା ଅଫିସରଙ୍କୁ ସିବିଆଇ ବଦଳି କରିଥିବାରୁ ସୁପ୍ରିମକୋର୍ଟ ସିବିଆଇର ଭର୍ସନା କରିଛନ୍ତି ଏହା କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ସୁପ୍ରିମକୋର୍ଟ କହିଛନ୍ତି କନ୍ୟାଶ୍ରମଗୁଡ଼ିକର ପରିଚାଳନାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ବିହାର ସରକାରଙ୍କର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସରକାର ସମସ୍ତ ତଥ୍ୟ ଦେବାରେ ବିଫଳ ହେଲେ ରାଜ୍ୟ ମୁଖ୍ୟସଚିବଙ୍କୁ ସମନ ଜାରି କରାଯିବ ପିଏମ୍ ବାଂଲାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ବାଂଲାଦେଶ ସଂପର୍କ ଗତ କିଛିବର୍ଷ ଧରି ବୃଦ୍ଧି ପାଇବାରେ ଲାଗିଛି ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡକ୍ଟର ଏକେ ଅବଦୁଲ ମୋମେନ୍ଙ୍କ ସହ କଥାବାର୍ତ୍ତା କରି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନୂଆ କାର୍ଯ୍ୟକାଳ ସମୟରେ ବାଂଲାଦେଶ ସହ ମିଶି କାର୍ଯ୍ୟ କରିବାକୁ ଭାରତ ପ୍ରତିଶ୍ରତିବଦ୍ଧ ଦ୍ୱିପକ୍ଷୀୟ ସଂପର୍କରେ ଘଟିଥିବା ଉନ୍ନତି ବିଷୟରେ ଡକୁର ମୋମେନ୍ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଭାରତକୁ ଚାରିଦିନ ଗସ୍ତରେ ଆସି ସେ ଗତ ରାତିରେ ନ୍ନଆଦିଲ୍ଲୀରେ ପହଞ୍ଚଛନ୍ତି ତାଙ୍କର ଏହି ଗସ୍ତ ସମୟରେ ସେ ପଞ୍ଚମ ଭାରତ ବାଂଲାଦେଶ ମିଳିତ ବିଚାର ବିମର୍ଶ କମିଟି ବୈଠକରେ ଆସନ୍ତାକାଲି ଯୋଗଦେବେ

ଗତରାତିରେ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ବେଆଇନ ଜମାର ଫଳପ୍ରଦ ମୁକାବିଲା ଓ ଏଭଳି ଯୋଜନାଗୁଡ଼ିକ ଦ୍ୱାରା ଗରିବ ଲୋକମାନଙ୍କୁ ଠକିବାକୁ ରୋକିବା ଲାଗି ଏହି ସଂଶୋଧନ ବିଲ୍କୁ ଆହୁରି ମଜବୁତ୍ କରିବ ସେ କହିଛନ୍ତି ବିଲ୍ରେ କଠୋର ଦଣ୍ଡବିଧାନ ଓ ବଡ଼ଧରଣର ଜୋରିମାନାର ବ୍ୟବସ୍ଥା ରହିଛି ବିଲ୍ ଅନୁସାରେ ଏଭଳି ଅପରାଧକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ସେଗୁଡ଼ିକ ହେଲା ଅନିୟନ୍ତ୍ରିତ ଜମା ଯୋଜନା ଚଳେଇବା ନିୟନ୍ତ୍ରିତ ଜମା ଯୋଜନାରେ ଜାଲିଆତି କରିବା ଓ ଅନିୟନ୍ତିତ କମା ଯୋକ୍ତନା ପାଇଁ ପ୍ରବର୍ତ୍ତାଇବା ବିଲ୍ ଅନୁସାରେ ଉଚ୍ଚ କର୍ତ୍ତ୍ୱପକ୍ଷ ଅପରାଧିମାନଙ୍କର ସମ୍ପତ୍ତି ଓ ଅର୍ଥ ଅଚଳ କରିପାରିବେ ଓ ସେହି ଅର୍ଥକୁ ନେଇ ଜମାକାରୀମାନଙ୍କ ଅର୍ଥ ପୈଠ କରିପାରିବେ

ବଜେଟ୍ରେ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ୍ ଘୋଷଣା କରିଥିବା ରାଷ୍ଟ୍ରୀୟ କାମଧେନୁ ଆୟୋଗକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ଗାଈଗୋରୁମାନଙ୍କ ସୁରକ୍ଷା ପାଇଁ ଏହି ଆୟୋଗ କାର୍ଯ୍ୟ କରିବ

ଶ୍ରୀ ପ୍ରସାଦ କହିଛନ୍ତି ଚଳଚ୍ଚିତ୍ରର ନକଲ କରାଗଲେ ଏଥିପାଇଁ ଦଶ୍ଚର ବ୍ୟବସ୍ଥା ରଖାଯାଇଛି ଏହି ପ୍ରସ୍ତାବିତ ସଂଶୋଧନ ଦ୍ୱାରା ଚଳଚ୍ଚିତ୍ର ଉଦ୍ୟୋଗର ରାଜସ୍ୱ ବୃଦ୍ଧି ପାଇବ ନିଯୁକ୍ତି ସୃଷ୍ଟି ହେବ ଓ ଭାରତର ଜାତୀୟ ବୌଦ୍ଧିକ ସମ୍ପତ୍ତି ନୀତିର ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟଗୁଡ଼ିକ ହାସଲ ହୋଇପାରିବ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପ୍ରସାର ଭାରତୀର ପ୍ରସାରଣ ମୌଳିକ ଢ଼ାଞ୍ଚା ଓ ନେଟ୍ୱାର୍କ ବିକାଶ ଯୋଜନାକୁ ଅନୁମୋଦନ କରିଛି

ଗ୍ରାମୀଣ କୂଷିବଜାରର ବିକାଶ ଓ ଉନ୍ନତି ଲାଗି ଏହା କାର୍ଯ୍ୟ କରିବ

କଲ୍ପାଇଗୁଡ଼ିଠାରେ କାଲ୍କାଟା ହାଇକୋର୍ଟର ସର୍କିଟ୍ ଖଣ୍ଡପୀଠ ସ୍ଥାପନକୁ କ୍ୟାବିନେଟ୍ ଅନୁମୋଦନ କରିଛି ଏହି ଖଣ୍ଡପୀଠ ଦାର୍କଲିଂ କାଲିମପୋଙ୍ଗ ଜଲପାଇଗୁଡ଼ି ଓ କୁଚ୍ବିହାର ଭଳି ଚାରୋଟି ଜିଲ୍ଲା ପାଇଁ ନ୍ୟାୟ ପ୍ରଦାନ କରିବ କ୍ୟାବିନେଟ୍ ଏମ୍ଓୟୁ ଭାରତ ଓ ମାଲେସିଆ ମଧ୍ୟରେ ପାରସ୍କରିକ ସହଯୋଗ ପାଇଁ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରକୁ କ୍ୟାବିନେଟ୍ ଅନୁମୋଦନ କରିଛି ଅଭ୍ୟାସ ରତ କମ୍ପାନି ସେକ୍ରେଟାରୀମାନଙ୍କୁ ଏହା ସାହାଯ୍ୟ କରିବ ନିର୍ବାଚନ ପରିଚାଳନା ଓ ପ୍ରଶାସନରେ ସହଯୋଗ ଲାଗି ନାମିବିଆ ନିର୍ବାଚନ କମିଶନ ଓ ପାନାମା ନିର୍ବାଚନ ଟ୍ରିବ୍ୟୁନାଲ୍ ଏବଂ ଭାରତ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି ଭାରତ ନରଓ୍ପେ ସାମୁଦ୍ରିକ କଥାବାର୍ତ୍ତା ପାଇଁ ଦୁଇଦେଶ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି